ଗତକାଲି ରାଜ୍ୟ କ୍ୟାବିନେଟ୍ରେ ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଗୃହୀତ ହୋଇଛି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ମହାରାଷ୍ଟ୍ର ସହିତ ସଂଲଗ୍ନସୀମାନ୍ତକୁ ସଂପୂର୍ଣ୍ଣ ବନ୍ଦ କରାଯିବ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ଠାକ୍ରେ ଲକ୍ଡାଉନ୍ ଅବଧି ବଡ଼ାଇବା ଲାଗି ଆଗ୍ରହ ପ୍ରକାଶ କରିଥିଲେ

ଛତିଶଗଡ ଛତିଶଗଡ ସରକାର ସର୍ବସାଧାରଣ ସ୍ଥାନ ମାନଙ୍କରେ ମାସ୍କ ପିନ୍ଧିବାକୁ ବାଧତାମୂଳକ କରିଛନ୍ତି ବାହାରକୁ ବାହାରିବା ବେଳେ ମାସ୍କ ବ୍ୟବହାର କରିବା କିମ୍ବା ଘରେ ଉପଲବ୍ଧ କପଡାରେ ମୁହଁ ଡ଼ାଙ୍କିବା ପାଇଁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବିନା ମାସ୍କରେ ଘରୁ ବାହାରିଲେ ଛତିଶଗଡ ଜନସ୍ୱାସ୍ଥ୍ୟ ଆଇନ୍ କିୟା ଛତିଶଗଡ ମହାମାରୀ ଆଇନ୍ ଅଧୀନରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜନସାଧାରଣଙ୍କୁ ସତର୍କ କରିଦିଆଯାଇଛି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ତଥ୍ୟ ପ୍ରଦାନ କରିବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଶାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି ଦେଶରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କ ସହଯୋଗରେ ବିଭିନ୍ନ ସମୟରେ ପରିସ୍ଥିତିର ସମୀକ୍ଷା କରାଯାଇ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉଥିବା ସେ କହିଛନ୍ତି

ଇତିମଧ୍ୟରେ ପ୍ରତିଷେଧକ ବ୍ୟବସ୍ଥା ବୃଦ୍ଧି ନେଇ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କେତେକ ପରାମର୍ଶବଳୀ ଜାରି କରାଯାଇଥିବା ସେ କହିଛନ୍ତି

ସେ ଆହୁରି କହିଛନ୍ତି ଶ୍ରୀଲଙ୍କା ଓ ଭାରତର ସମ୍ପର୍କ ଖୁବ୍ ସୁଦୃଢ଼ ଏବଂ ସେ ଦେଶର ଅନୁରୋଧକୁ ରକ୍ଷାକରି ଭାରତ ଏହିସବୁ ଔଷଧପତ୍ର ପଠାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ

ନେପାଳ ଲକ୍ଡାଉନ୍ ଭାରତରେ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ନେପାଳରୁ ଲକ୍ଡାଉନ୍ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସେହି ଦେଶର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି

ମୋଦି ଇଷ୍ଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଷ୍ଟର ଅବସରରେ ସମସ୍ତଙ୍କୁ ଶୁଭେଛା କଣାଇଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦରିଦ୍ର ଓ ଅସହାୟ ବ୍ୟକ୍ତିମାନଙ୍କର ସଶକ୍ତିକରଣ ପାଇଁ ଯେଉଁ ପ୍ରତିଶ୍ରତିବଦ୍ଧତା ଥିଲା ସମସ୍ତେ ଏହି ଅବସରରେ ତାହା ସ୍କରଣ କରିବା ଉଚିତ୍ କରୋନାର ସଫଳତାର ସହ ମୁକାବିଲା କରି ଏକ ଅଧିକ ସୁସ୍ଥ ବିଶ୍ୱ ସୃଷ୍ଟି କରିବା ପାଇଁ ଇଷ୍ଟର ଆମ ସମସ୍ତଙ୍କୁ ଶକ୍ତି ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାପ୍ରକାଶ କରିଛନ୍ତି

ସେଣ୍ଟ ପିଟର୍ସ ସ୍କୋୟାରଠାରେ ଏକତ୍ରିତ ଶ୍ରଦ୍ଧାଳୁଙ୍କୁ ପ୍ରତିବର୍ଷ ପୋପ୍ ଯେଉଁ ବାର୍ତ୍ତା ଦିଅନ୍ତି ତାହା ବଦଳରେ ସେ ନିଜର ବ୍ୟକ୍ତିଗତ ଲାଇବ୍ରେରୀରୁ କ୍ୟାମେରା ସମ୍ମୁଖରେ ବାର୍ଭା ପଠନ କରିବେ ସୂଚନାଯୋଗ୍ୟ ରୋମ୍ ଏବଂ ଅବଶିଷ୍ଟ ଇଟାଲୀ ମାର୍ଚ୍ଚମାସ ଆରମ୍ଭରୁ ଲକ୍ଡାଉନ୍ରେ ରହିଛି ଭାଟିକାନର ପ୍ରବେଶପଥକୁ ସଶସ୍ତ ପୁଲିସ ସିଲ୍ କରିଦେଇଛି

ପ୍ରାର୍ୟିକ ସୂଚନାରୁ ଜଣାପଡିଛି ଏହି ସ୍ୱାସ୍ଥ୍ୟକର୍ମୀମାନେ ନିଜର କାର୍ଯ୍ୟସ୍ଥଳୀ ଏବଂ ସଂକ୍ରମିତ ପରିବାର ସଦସ୍ୟଙ୍କ ଦ୍ୱାରା ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ମାସ୍କ ଚଷମା ଗ୍ଲୋଭ୍ସ ଓ ଗାଉନ୍ ଭଳି ବ୍ୟକ୍ତିଗତ ସୁରକ୍ଷା ଆବରଣକୁ ସଠିକ୍ ଭାବେ ପିନ୍ଧିବା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁତ୍ୱାରୋପ କରିଛି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉତ୍ତମ ପରିବେଶ ଯୋଗାଇଦେବା ପାଇଁ ଡବ୍ଲ୍ୟଏଚ୍ଓ ସମଗ୍ର ବିଶ୍ୱକୁ ଆହ୍ୱାନ କରିଛି

ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ କାରି ଏକ ଟ୍ୱିଟ୍ରେ ସ୍କଷ୍ଟ କରାଯାଇଛି ଯେ ଏଭଳି ସଂକ୍ରମଣର ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ ଗୃହପାଳିତ ପ୍ରାଣୀମାନେ ଲୋକମାନଙ୍କର ସ୍ନେହ ଓ ଯତ୍ନ ଆବଶ୍ୟକ କରନ୍ତି ଏବଂ ଜନସାଧାରଣ ଗୁଜବର ବଶବର୍ତ୍ତୀ ନହେବା ପାଇଁ ଏହି ଟ୍ୱିଟ୍ରେ କୁହାଯାଇଛି